ଆସେମ୍କି ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏହି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ କମିଶନଙ୍କ ପକ୍ଷରୂ ବ୍ୟାପକ ବ୍ୟବସ୍ଥା କରାଯାଇଛି ଆଇନ ଶ୍ରଙ୍ଖଳା ବକାୟ ରଖିବା ନିମନ୍ତେ ସବୁ ବୁଥରେ ପର୍ଯ୍ୟାପ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭି ପାଟ୍ ବ୍ୟବହାର କରିବାକୁ ନିର୍ବାଚନ କମିଶନ୍ ନିଷ୍କଭି ନେଇଛନ୍ତି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ପୂର୍ବରୁ ଦେଢ଼ ହଜାର ଭୋଟଦାତାଙ୍କୁ ଅନୁମତି ମିଳୁଥିଲା କୋଭିଡ୍ ଆକ୍ରାନ୍ତଙ୍କ ସମେତ ସନ୍ଦିଗ୍ ଆକ୍ରାନ୍ତମାନଙ୍କ ପାଇଁ ଡାକ ଯୋଗେ ଭୋଟଦାନ ସୁବିଧା ରଖାଯାଇଛି

ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ପିଇବା ପାଣି ଓ ଅପେକ୍ଷା କରିବା ପାଇଁ ଛାଇର ବ୍ୟବସ୍ଥା ଶୌଚାଳୟ ପାଣି ସୁବିଧା ଓ ଆଲୋକ ଆଦିର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ଆସାମା କେରଳ ତାମିଲନାଡୁ ପଶ୍ଚିମବଙ୍ଗ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଏବଂ ଅନ୍ୟ କେତେକ ରାଜ୍ୟରେ ଉପନିର୍ବାଚନ ଚାଲିବା ଦୃଷ୍ଟିରୁ ଏହି ସମୟରେ କୌଣସି ଏକଜିଟ୍ ପୋଲର ଫଳାଫଳକ୍ ଛାପା କିମ୍ବା ବୈଦୂତିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ମଞ୍ଚରେ ପ୍ରଚାର ପ୍ରସାର ନ କରିବାକୁ ନେଇ କମିଶନ ବିଞ୍ଜପ୍ତି ଜାରି କରିଛନ୍ତି ଅମିତଶାହା ଆସାମ ଆସାମର ପ୍ରତ୍ୟେକ ଶରଣାର୍ଥୀଙ୍କ ନାଗରିକତା ସ୍ତନିଶ୍ଚିତ କରାଯିବ ଏବଂ ସମସ୍ତ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବାହାର କରିଦିଆଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ଅମିତ ଶାହା କହିଛନ୍ତି

ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ଦୋହରା ନୀତିର ଶ୍ରୀ ଶାହା ସମାଲୋଚନା କରିଛନ୍ତି ସିଲଚର ବିମାନ ବନ୍ଦରକୁ ଏକ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ପରିଣତ କରିବା ସହ ବାରାକ୍ ଉପତ୍ୟାକାରେ ବିଭିନ୍ନ ବିକାଶମ୍ଭଳକ ପ୍ରକଳ୍ପ ଆରନ୍ଭ କରିବା ନିମନ୍ତେ ରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ପିଏମ ବାଂଲାଦେଶ ଭିଜିଟ୍ ବାଂଲାଦେଶ ସହିତ ଭାରତର ଭାଗିଦାରୀ ଦେଶର ପଡୋଶୀ ପ୍ରଥମ ନୀତିର ଏକ ମଜବୁତ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଗତକାଲି ଅପରାହ୍ନରେ ଢାକାଠାରେ ବାଂଲାଦେଶର ଜାତୀୟ ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଏହି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ଘନିଷ୍ଠ ଓ ବିବିଧତାପୂର୍ଣ୍ଣ କରିବା ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ବାଂଲାଦେଶର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ଭାରତ ସମର୍ଥନ କାରି ରଖିବା ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଉଭୟ ଭାରତ ଓ ବାଂଲାଦେଶ ନିକଟରେ ଗଣତନ୍ତ୍ରର ଶକ୍ତି ତଥା ଭବିଷ୍ୟତର ଲକ୍ଷ୍ୟ ରହିଛି ଉଭୟ ଦେଶ ଏକାଠି ପ୍ରଗତି କରିବା ଏହି ଅଞ୍ଚଳ ପାଇଁ ଆବଶ୍ୟକ ବୋଲି ସେ କହିଛନ୍ତି ଭାରତ ଓ ବାଂଲାଦେଶ ସରକାର ଏହି ଦିଗରେ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏକଥା ମନେ ରଖିବାକୁ ହେବ ଯେ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ପାଇଁ ସମାନ ଅବସର ରହିଛି କିନ୍ତୁ ସନ୍ତ୍ରାସବାଦ ଭଳି ସମାନ ବିପତ୍ତିର ଉଭୟ ଦେଶ ସମ୍ମୁଖୀନ ହୋଇଛନ୍ତି

ଗତକାଲି ଢାକାଠାରେ ଆୟୋଜିତ ବାଂଲାଦେଶ ଜାତୀୟ ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ବଙ୍ଗ ବନ୍ଧ୍ର ଶେଖ ମୁଜିବୂର ରେହେମାନଙ୍କୁ ଗାନ୍ଧୀ ଶାନ୍ତି ପ୍ରରସ୍କାରରେ ସମ୍ମାନୀତ କରିବା ନିମନ୍ତେ ସୁଯୋଗ ମିଳିବା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବ ଓ ଗୌରବର ବିଷୟ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ବା ମ୍ବକ୍ତି ଯୁଦ୍ଧୋ କାଳରେ ଏହି ଦେଶର ଭାଇଭଉଣୀମାନଙ୍କ ପଛରେ ଭାରତୀୟ ସେନାର ଯେଉଁ ବୀର ଯବାନମାନେ ମକ୍ଷବୁତ୍ଭାବେ ଛିଡା ହୋଇଥିଲେ ତାଙ୍କୁ ମୁଁ ସଲାମ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ସ୍ୱର୍ଣ୍ଣ ଜୟନ୍ତୀ ଫେଲୋସିପ୍ ହେଉଛି ଏକ ଗବେଷଣା ଫେଲୋସିପ୍ ଯାହା ପ୍ରତିବର୍ଷ ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥାଏ ଜୈବବିଜ୍ଞାନ ରସାୟନ ବିଜ୍ଞାନ ପରିବେଶ ବିଜ୍ଞାନ ଇଞ୍ଜିନିୟର୍ଟି ଗଣିତ ମେଡିସିନ୍ ଏବଂ ପଦାର୍ଥ ବିଜ୍ଞାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ନିମନ୍ତେ ଏହି ଯୁବବିଜ୍ଞାନୀମାନଙ୍କୁ ପଲୋସିପ୍ ପ୍ରଦାନ କରାଯାଇଥାଏ

ବାଂଲାଦେଶ ଲୋକମାନଙ୍କ ସ୍ୱାଧୀନତା ସଂଗ୍ରାମ ସମୟର ସଂଘର୍ଷକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସେହି ସଂଘର୍ଷ କାଳରେ ତାଙ୍କର ବ୍ୟକ୍ତିଗତ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ଥିଲା ଏଭଳି ପ୍ରଥମ ଆନ୍ଦୋଳନ ଯେଉଁଥିରେ ସେ ନିଜେ ସାମିଲ ହୋଇଥିଲେ

ଆମ ଢାକା ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତର ପ୍ରଥମ ଦିନ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଥିବା ଘନିଷ୍ଠ ସାଂସ୍କୃତିକ ସମ୍ପର୍କକୁ ପ୍ରତିଫଳିତ କରିଛି

ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କୋଭିଡ୍ ନ୍ତଆ ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବାରୁ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆକାଶବାଶୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ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

ଏହି ସିରିଜର ତୃତୀୟ ତଥା ଅନ୍ତିମ ନିର୍ଷାୟକ ମ୍ୟାଚ ଆସନ୍ତାକାଲି ଖେଳାଯିବ